ଅଷ୍ଟ୍ରେଲିଆନ୍ ଓପନ୍ରେ ବିଶ୍ୱର ଏକ ନୟର ଖେଳାଳି ସାଇମୋନା ହାଲେପ୍ ମହିଳା ସିଙ୍ଗଲ୍ସ୍ରୁ ବାଦ୍ ପଡ଼ିଛନ୍ତି

ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସେ କହିଛନ୍ତି ଭାରତରେ ଯେଉଁମାନେ କାର୍ଯ୍ୟ କରିବାକୁ ଇଚ୍ଛୁକ ସେମାନଙ୍କୁ ବର୍ତ୍ତମାନ ଅସୀମ ସୁଯୋଗ ପ୍ରଦାନ କରାଯାଉଛି ସେ କହିଛନ୍ତି ବିବିଧତାରେ ଏକତା ହେଉଛି ଆମର ସର୍ବବୃହତ୍ ଶକ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କର ପୂର୍ବକମାନେ ଭାରତରୁ ଯାଇଥିଲେ ସେମାନେ ବଶିକ ଶ୍ରମିକ ଉଦ୍ୟୋଗପତି ଓ ଯୁବ ପେସାଦାର ଭାବେ ବିଦେଶ ଯାଇଥିଲେ ସେ ପୁଣି କହିଛନ୍ତି ପ୍ରତ୍ୟେକ ପ୍ରବାସୀ ଭାରତୀୟଙ୍କର ସଫଳତା ଭାରତ ପାଇଁ ଗୌରବର ବିଷୟ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତୀୟମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସାଂସଦଭାବେ ଖ୍ୟାତି ଅର୍ଜନ କରିଛନ୍ତି ଓ ବଡ଼ ବଡ଼ ନିଗମର ନେତୃତ୍ୱ ନେଉଛନ୍ତି ସେ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ କେବଳ ସେମାନଙ୍କ ପାଇଁ ନିଜର ଉତ୍ପଭିସ୍ଥଳ ଖୋଜିବା ତା' ନୁହେଁ ସେମାନଙ୍କୁ ଭାରତର ବିକାଶରେ ଭାଗିଦାର ହେବାକୁ ପଡ଼ିବ ପ୍ରବାସୀ ଭାରତୀୟ ଦିବସରେ ବହୁ ସଂଖ୍ୟାରେ ଯୁବ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଥିବାରୁ ଏହାକୁ ସ୍ୱାଗତ କରି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ କହିଛନ୍ତି ନବଭାରତର ଗଠନରେ ସରକାର ସେମାନଙ୍କର ସହାୟତା ଚାହାନ୍ତି ପ୍ରବାସୀ ଭାରତୀୟମାନେ ଯେତେଦିନ ବିଦେଶରେ ରହିଲେ ମଧ୍ୟ ଭାରତ ସେମାନଙ୍କର ହୃଦୟରେ ସର୍ବଦା ରହିଆସିଛି ଓ ସେମାନେ ଭାରତର ସବ୍ରଠ ବଡ଼ ରାଷ୍ଟ୍ରଦତର ଭୂମିକା ଗ୍ରହଣ କରିଆସ୍ବଛନ୍ତି

ଭାରତୀୟମାନେ ପ୍ରବାସୀ ଭାରତୀୟମାନଙ୍କଠାରୁ ଅନେକ କଥା ଶିଖିଥା'ନ୍ତି ବୋଲି ମନ୍ତ୍ରୀ କହିଛନ୍ତି ଉତ୍ତର ପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟର ଦାୟିତ୍ୱ ହାତକୁ ନେବା ପରଠାରୁ ଉତ୍ତର ପ୍ରଦେଶର ପୁଞ୍ଜିନିବେଶ ମାନଚିତ୍ରରେ ସେ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି ଓ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଏନ୍ଆର୍ଆଇମାନଙ୍କୁ ଆମନ୍ତ୍ରଣ କରିଛନ୍ତି ଯୁବ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ଅତିଥିଭାବେ ନ୍ୟୁଜିଲାଣ୍ଡର ସାଂସଦ କନ୍ୱାଲ୍ କିତ୍ ସିଂ ବକ୍ୱି ଓ ନରୱେର ଏମ୍ପି ହିମାଂଶୁ ଗୁଲାଟି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉତ୍ସବରେ ମଞ୍ଚାାସୀନ ଥିଲେ

ତିନି ଦିନ ବ୍ୟାପୀ ଏହି ଉତ୍ସବରେ ଭାରତୀୟ ବଂଶୋଭବ ବିଶ୍ୱ ନେତାମାନେ ସେମାନଙ୍କର ମତାମତ ଓ ଅଭିଜ୍ଞତା ବିଷୟରେ ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନୁଷାନିକ ଭାବେ ଉହବକୁ ଉଦ୍ଘାଟନ କରିବେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍ କୁମାର ଜଗନ୍ନାଥ ମୁଖ୍ୟ ଅତିଥି ରହିଛନ୍ତି ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉଦ୍ବୋଧନ ଦେବେ ପିଏମ୍ ଷ୍ଟେଟ୍ଉଡ୍ ଡେ ମଣିପୁର ମେଘାଳୟ ଓ ତ୍ରିପୁରା ରାଜ୍ୟ ସେମାନଙ୍କର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ସେହି ରାଜ୍ୟଗୁଡ଼ିକର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତ୍ରିପୁରା ଲୋକମାନଙ୍କୁ ଶୁଭେଚ୍ଛା କଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବର୍ଷେରୁ କମ୍ ସମୟ ମଧ୍ୟରେ ରାଜ୍ୟ ଅଭୂତପୂର୍ବ ଅଗ୍ରଗତି ହାସଲ କରିଛି ସେ କହିଛନ୍ତି ତ୍ରିପୁରା ଏହାର ସାମର୍ଥ୍ୟର ସଦୁପଯୋଗ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାର ପୂରଣ କରିଛି ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଏଭଳି ପ୍ରଗତି ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ମଣିପୁରର ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ଓ ରାଜ୍ୟର ଉଦ୍ୟମ ଯୋଗୁଁ ଜନସାଧାରଣ ସବୁ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି ରାଜ୍ୟର ଲୋକମାନଙ୍କଠାରୁ ତାଙ୍କୁ ମିଳିଥିବା ଶ୍ରଦ୍ଧାକୁ ସେ ଭୁଲିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟ ବିକାଶର ଶିଖରକୁ ଛୁଇଁବାକୁ ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମେଘାଳୟର ଲୋକମାନଙ୍କର ଦେଶ ପାଇଁ ଅତ୍କଳନୀୟ ଅବଦାନ ରହିଛି ରାଜ୍ୟର ନିରନ୍ତର ବିକାଶ ପାଇଁ ସେ ପ୍ରାର୍ଥନା କରିଛନ୍ତି ଶିଲଂଠାରେ ଏକ ଉହବରେ ଉଦ୍ବୋଧନ ଦେଇ ମେଘାଳୟ ମ୍ରଖ୍ୟମନ୍ତ୍ରୀ କୋନ୍ରାଗ୍ କେ ସାଙ୍ଗ୍ମା କହିଛନ୍ତି ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରଠାରୁ ମେଘାଲୟ ଯଥେଷ୍ଟ ବିକାଶ କରିଛି ସରକାର ଅନେକ ବିକାଶମ୍ଭଳକ ପ୍ରକଳ୍ପ ହାତକୁ ନେଇଛନ୍ତି

କର୍ଣ୍ଣାଟକସ୍ଥିତ ତୁମକୁରୁରେ ସ୍ଥିତ ପାଞ୍ଚ ଶତାବ୍ଦୀ ପୁରୁଣା ସିଦ୍ଧଗଙ୍ଗା ମଠର ସେ ମୁଖ୍ୟ ଥିଲେ ଅନେକ ଲୋକହିତକର କାର୍ଯ୍ୟ କରିଥିବା ଧର୍ମଗୁରୁ ଶିବକୁମାରଙ୍କ ପାର୍ଥିବ ଶରୀରର ଆସନ୍ତାକାଲି ଅପରାହୁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମାଧ୍ୟ ଦିଆଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଗଭୀର ଶୋକ ପ୍ରକାଶ କରିଚ୍ଛନ୍ତି ଏସ୍ସି ସିବିଆଇ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ନିଯୁକ୍ତିକ୍ତ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶ୍ରଣାଣି କରିବାରୁ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଓହରି ଯାଇଛନ୍ତି ପ୍ରଧାନ ବିଚାରପତି କହିଛନ୍ତି ନୂଆ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ମନୋନୟନ କମିଟିରେ ସେ ସଦସ୍ୟ ରହିବେ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ଉଚ୍ଚକ୍ଷମତା ସଂପନ୍ନ କମିଟିରେ ପ୍ରଧାନମନ୍ତ୍ରୀ ସର୍ବବୃହତ ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି କିମ୍ବା ତାଙ୍କର ଜଣେ ପ୍ରତିନିଧି ସଦସ୍ୟ ରହିବାର ବ୍ୟବସ୍ଥା ରହିଛି କମିଶନ କଜ୍ ନାମକ ଏନ୍ଜିଓର ସେହି ଆବେଦନକ୍ ପ୍ରଧାନ ବିଚାରପତି ଓ ଜଷ୍ଟିସ୍ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ ଶୁଣାଣି କର୍ତ୍ତିଥିଲେ ଜେକେ ଟେରରିଷ୍ଟ କିଲ୍ଡ୍ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ୍ ଜିଲ୍ଲାରେ ଆଜି ଆତଙ୍କବାଦୀ ବିରୋଧ ଅଭିଯାନ ସମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବଡ଼ଗାମ୍ ଜିଲ୍ଲାର ସରିଫ୍ ଅଞ୍ଚଳରେ ଖୋଜାଖୋଜି ସମୟରେ ସୁରକ୍ଷା ବଳ ଓ ଆତଙ୍କବାତୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା ଅନ୍ୟ କଣେ ଆତଙ୍କବାଦୀ ଏବେ ମଧ୍ୟ ଲୁଚି ରହିଥିବା ଜଣାପଡ଼ିଛି

ବୁଡ଼ ପକାଇବା ସ୍ଥାନରେ ଶାନ୍ତିଶୂଙ୍ଖଳା ରକ୍ଷା ଲାଗି ମେଳା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଆକାଶବାଣୀ ସହ କଥାବାର୍ତ୍ତାବେଳେ ପଶ୍ଚିତ ଶ୍ୟାମରାଜ ମିଶ୍ର କହିଚନ୍ତି ପୌଷ ପୂର୍ଣ୍ଣିମା କ୍ୟୁମେଳାର ଏକ ବିଶେଷ ଅଂଶ

ବିକେପି ଡବ୍ଲ୍ୟବିସି ଶାହା ବିଜେପି ସଭାପତି ଅମିତ୍ ଶାହାଙ୍କ ହେଲିକପ୍ଟରକୁ ମାଲ୍ଦାରେ ଅବତରଣ କରିବାକୁ ଦିଆଯାଇ ନ ଥିବାରୁ ବିକେପି ପଣ୍ଢିମବଙ୍ଗ ସରକାରଙ୍କ ତୀବ୍ର ସମାଲୋଚନା କରିଛି ପାର୍ଟି ନେତା ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ୍ କହିଛନ୍ତି ହେଲିପ୍ୟାଡ୍ରେ କୌଣସି ମରାମତି କାର୍ଯ୍ୟ ଚାଲି ନ ଥିଲା ଓ କିଛିଦିନ ପୂର୍ବେ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ଅବତରଣ କରିଥିଲେ ଶାସକ ଟିଏମ୍ସିର ଏଭଳି କାର୍ଯ୍ୟକୁ ସେମାନେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ଅତିମାତ୍ରାରେ ଭୟଭୀତ ଭୋଲି ସ୍ୱଷ୍ଟ ହୋଇଯାଇଥିବା କଥା ଶ୍ରୀ ଗୋୟଲ୍ କହିଚ୍ଛନ୍ତି ପିଏମ୍ ଗିଫ୍ ଅକ୍ସନ୍ ଜାତୀୟ ଆଧୁନିକ କଳା ଗ୍ୟାଲେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନିଲାମ କରିବ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

ଅର୍ଗଣ୍ ଜେଟ୍ଲୀ ଅର୍ଥମନ୍ତ୍ରୀ ଅର୍ଥଣ ଜେଟ୍ଲୀ କହିଛନ୍ତି ବିରୋଧୀ ଦଳମାନେ ଦ୍ୱିମ୍ରଖୀ ନକାରାତ୍ମକ ରଣକୌଶଳ ଗ୍ରହଣ କରିଛନ୍ତି

ସେମାନେ ହେଲେ ମମତା ବାନାର୍କୀ ରାହୁଲ୍ ଗାନ୍ଧି ମାୟାବତୀ ଓ କେ ଚେନ୍ଦ୍ରଶେଖର ରାଓ

ଆଇଆଇସି ର୍ୟାଙ୍କିଙ୍ଗ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଓ ଅଧିନାୟକ ବିରାଟ କୋହଲୀ ଆଇସିସି ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷ ସ୍ଥାନ ବକାୟ ରଖିଛନ୍ତି